ଏହାର ଶ୍ରେୟ ହେଉଛି ଆମର ଚାଷୀଭାଇମାନଙ୍କର

ମୋ ସରକାରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାମିଲ ହେବା ଚାଷୀଭାଇମାନଙ୍କର ସଶକ୍ତିକରଣର ଏକ ବଳିଷ ପଦକ୍ଷେପ କୃଷି ବିଭାଗର ପ୍ରକୃତ ମାଲିକ ହେଉଛନ୍ତି ଚାଷୀ

କୃଷି ବିଭାଗ କାର୍ଯ୍ୟରେ ଚାଷୀମନେ କେତେଦୂର ସନ୍ତୁଷ୍ ହେଉଛନ୍ତି ଏବଂ ଆମେ କେତେ ସଫଳ ଭାବରେ ସେମାନଙ୍କୁ ସେବା ଯୋଗାଇ ଦେଉଛେ ତାହା ହେଉଛି ମୋ ସରକାରର ମୁଖ୍ୟ ଲକ୍ଷ୍ୟ

ବ୍ଲକ ଓ ଜିଲ୍ଲାସ୍ତରରେ ମେଧା ତାଲିକା ପ୍ରସ୍ତୁତ କରାଯାଇ ପିଲାଙ୍କୁ ମେଧାବୃତ୍ତି ଦେବା ପାଇଁ ଗାଇଡ୍ଲାଇନ୍ ଜାରି କରାଯିବ

ରାକ୍ୟରେ ଏଭଳି ପଦକ୍ଷେପ ନିଆଯିବାରେ ଭୁବନେଶ୍ୱର ପ୍ରଥମ ବୋଲି କୁହାଯାଉଛି ତେବେ ବିଶ୍ୱତାପାୟନ ପାଇଁ ବିଭିନ୍ନ ସ୍ଚାନରେ ପରିବେଶ ଓ ବାୟୁ ପ୍ରଦୂଷଣ ବିପଦଜନକ ସ୍ଥିତିରେ ପହଞ୍ ଥିବାବେଳେ ଏଭଳି ପଦକ୍ଷେପ ଆଗାମୀ ଦିନରେ ଲାଭପ୍ରଦ ହେବ ବୋଲି କୁହାଯାଉଛି ହାତୀ ରାଜ୍ୟରେ ହାତୀଙ୍କ ସୁରକ୍ଷା ପାଇଁ ସରକାର ନ୍ତଆ ଯୋଜନା କରିଛନ୍ତି

ଯାହାଫଳରେ ସେମାନଙ୍କ ଯାତାୟତ ସମୟରେ ଏହି ରେଡିଓ କଲାରରୁ ସଂକେତ ମିଳିପାରିବ